ଉତ୍ତରଭାରତରେ ପ୍ରବଳ ଶୀତ ଲହରୀ ଜାରି ରହିଛି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ଓ ଉନ୍ନତି କ୍ଷେତ୍ରରେ ଯୁବଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ

ସେ ଆହୁରି ମଧ୍ୟ କହିଛନ୍ତି ଏମାନେ ଦେଶକୁ ଉନ୍ନତିର ଆଉ ଏକ ସୋପାନରେ ପହଞ୍ଚାଇବେ ବୋଲି ଏକ ଗର୍ବିତ ଦେଶ ଉତ୍ସ୍କତାର ସହ ଅପେକ୍ଷା କରିଛି ବର୍ତ୍ତମାନ ଯୁବପିଢି ଗୋଷ୍ଠୀଗତଭାବେ କାର୍ଯ୍ୟ କରିବାରେ ନୃତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଏବଂ ଅନ୍ୟମାନେ ଏହାକୁ ଅନୁସରଣ କରିବାକୁ ପ୍ରେରଣା ଦେଉଛନ୍ତି କାମ୍ମୁ କାଶ୍ମୀରର ହିମାୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଦୁଇବର୍ଷ ମଧ୍ୟରେ ଯୁବାବର୍ଗ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ତାଲିମ ନେଇଛନ୍ତି ପ୍ରଧାନମନ୍ତୀ କହିଛନ୍ତି ନିଜ ଉପରେ ବିଶ୍ୱାସ ରଖି ସମ୍ମାନର ସହ ବଞ୍ଚବା ଦେଶର ପ୍ରତିଟି ନାଗରିକପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଉତ୍ପାଦିତ ସାମଗ୍ରିକୁ ଲୋକେ କିଶିବାପାଇଁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ବିବେକାନନ୍ଦ ରକ୍ ମେମୋରିଆଲ୍ ପରିଦର୍ଶନ କରିଥିଲେ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ଗୁକରାଟ୍ର ରନ୍ ଅଫ୍ କଚ୍ଚଠାରେ ଅନୁଷ୍ଠିତ 'ଡେଜର୍ଟ ଫେଷ୍ଟିଭାଲ୍' ଉଦ୍ଘାଟନ ଉହବରେ ଯୋଗ ଦେଇଥିଲେ ସେ କହିଛନ୍ତି ଯେତେବେଳେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାରତର ଏଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପରିଦର୍ଶନ କର୍ରଛନ୍ତି ଏହା ଦେଶବାସୀଙ୍କ ଉସାହିତ କର୍ରଛି ଲୋକମାନେ ବହୁସଂଖ୍ୟାରେ ଏହିସବୁ ସ୍ଥାନଗୁଡ଼ିକୁ ପରିଦର୍ଶନ କରିବାକୁ ସେ ଆହ୍ୱାନ କରିଛନ୍ତି ଜ୍ୟୋର୍ତିବିଜ୍ଞାନ କ୍ଷେତ୍ରରେ ଭାରତ ପ୍ରଗତୀଶୀଳ ଥିବାରୁ ଏ ସମ୍ପର୍କୀତ ପୁରାତନ ଜ୍ଞାନକୁ ବୁଝିବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଷ୍ଟ୍ରୋସାଟ୍ ପକ୍ଷରୁ ସ୍ୱର୍ଯ୍ୟ ଉପରେ ଅଧିକ ଅନୁଧ୍ୟାନ କରିବା ପାଇଁ ଆଦିତ୍ୟ ନାମକ ଏକ ଉପଗ୍ରହ ପ୍ରେରଣ କରିବାକୁ ଯୋଜନା ରଖାଯାଇଛି ଝାଡ଼ଖଣ୍ଡ ସିଏମ୍ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଆଜି ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଞ୍ଚସ୍ଥିତ ମୋରାବାଦୀ ପଡ଼ିଆରେ ଅନୁଷ୍ଠିତ ଶପଥଗ୍ରହଣ ଉହବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଶପଥଗ୍ରହଣ ଉତ୍ସବ ପରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନୂତନ ଭିଭିଭୂମି ସ୍ଥାପନ ପାଇଁ ଜନସାଧାରଣଙ୍କ ସମର୍ଥନ ଲୋଡିଛନ୍ତି ଇତିମଧ୍ୟରେ ରାଞ୍ଚିଠାରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟଠାରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି ସୋରେନଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ଆଲମ୍ଗିରି ଆଲମ୍ ଏବଂ ରାଜ୍ୟ କଂଗ୍ରେସ ସଭାପତି ରାମେଶ୍ୱର ଓରାଓଁ ଓ ଆରଜେଡିର ଏକମାତ୍ର ବିଧାୟକ ସତ୍ୟାନନ୍ଦ ଭୋକ୍ତା ଏହି ଶପଥଗ୍ରହଣ ଉତ୍ସବରେ କ୍ୟାବିନେଟ୍ ପାହ୍ୟା ମନ୍ତୀଭାବେ ଶପଥ ନେଇଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଶୋକ ଗେହଲ୍ଟ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ରାମ ମାନ୍ଝି ସମାଜବାଦୀ ପାଟି ନେତା ଅଖିଲେଶ ଯାଦବ ଆରଜେଡି ନେତା ତେଜସ୍ୱୀ ଯାଦବ ଲୋକତାନ୍ତିକ ଜନତାଦଳ ନେତା ଶରଦ ଯାଦବ ସିପିଆଇ ମୁଖ୍ୟ ଡି ରାଜା ସିପିଆଇଏମ୍ ନେତା ସୀତାରାମ ୟେଚୁରୀ ଡିଏମକେ ମୁଖ୍ୟ ଏନକେ ଷ୍ଟାଲିନ୍ ସାଂସଦ ଏମ୍କେ କାନିମୋଝି ଆପ୍ ସାଂସଦ ସଞ୍ଜୟ ସିଂ ପ୍ରମୁଖ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ

ଝାଡଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ଟୁଇଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଝାଡଖଣ୍ଡର ବିକାଶ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ

ନୂଆଦିଲ୍ଲୀରେ ଆଜି ସିଆରପିଏଫ ମହାନିର୍ଦ୍ଦେଶାଳୟର ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସୁରକ୍ଷାକର୍ମୀଙ୍କ ପରିବାରର ଯତ୍ନ ନେବାକୁ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ଶାହା କହିଛନ୍ତି ଯବାନଙ୍କ ପରିବାରକୁ ହେଲଥକାର୍ଡ ଯୋଗାଇ ଦିଆଯିବ ଏବଂ ସମ୍ପୃକ୍ତ ରାଜ୍ୟ ସରକାର ମଧ୍ୟ ଏଭଳି ସୁବିଧା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯବାନମାନଙ୍କୁ ଗୃହ ଯୋଗାଇ ଦେବା ପାଇଁ ଏକ କମିଟି ଗଠନ କରାଯାଇଛି ସିଆରପିଏଫ ଯବାନମାନଙ୍କ ଅବଦାନକୁ ପ୍ରଶଂସା କରି ଶ୍ରୀ ଶାହା ଏହା ବିଶ୍ୱର ସବ୍ରଠାର୍ଚ ଶକ୍ତିଶାଳୀ ଅର୍ଦ୍ଧସାମରିକ ବଳ ବୋଲି କହିଛନ୍ତି

ଦାଦାସାହେବ ଫାଲ୍କେ ଆୱାର୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ବରିଷ୍ଣ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିଛନ୍ତି ଏହି ସମ୍ମାନରେ ସମ୍ମାନୀତ ହେବା ପରେ ଶ୍ରୀ ବଚ୍ଚନ ସରକାର ସ୍ଚଚନା ଓ ପ୍ରସାରଣମନ୍ତ୍ରଣାଳୟ ଏବଂ ସମସ୍ତ ବିଚାରକମାନଙ୍କୁ କୃତ୍ଙ୍କତା ଜ୍ଞାପନ କରିଛନ୍ତି ଅସ୍ତୁସ୍ଥତା କାରଣ ହେତୁ ଶ୍ରୀ ବଚ୍ଚନ କାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେଇ ପାରି ନ ଥିଲେ

ସେହି ସମାନ ମସିହାରେ ହିଁ ଅମିତାଭ ବଚ୍ଚନ 'ସାତ୍ ହିନ୍ଦୁସ୍ରାନୀ' ଫିଲ୍ କରିଆରେ ହିନ୍ଦି ଚଳଚ୍ଚିତ୍ର କଗତରେ ପ୍ରବେଶ କରିଥିଲେ

ଓ୍ବେଦର ଉତ୍ତରଭାରତରେ ପ୍ରବଳ ଶୀତ ଲହରୀ ଅବ୍ୟାହତ ରହିଛି ଜାମ୍ମ କାଶ୍ମୀରରେ ପ୍ରସିଦ୍ଧ ଡାଲ୍ହ୍ରଦ ବରଫ ପାଲଟିଯାଇଛି

ପାଶିପାଗ ବିଭାଗ କହିଛି କାଶ୍ମୀର ଉପତ୍ୟକା ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ତାପମାତ୍ରା ଶ୍ରନ୍ୟ ଡିଗ୍ରୀ ତଳେ ରହିବା ସହ ଏହି ଅଞ୍ଚଳରେ ଶୀତଲହରୀ ଆହୁରି ବୃଦ୍ଧି ପାଇବ

ବିହାରରେ ଶୀତଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

କାଏରେସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସୁଏଜ୍ ନଗର ଓ କାଏରୋସ୍ଥିତ ହସ୍ପିଟାଲରେ ଦୂତାବାସରେ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି ଦୂତାବାସ ପକ୍ଷରୁ ଦୁଇଟି ହେଲପ୍ଲାଇନ ନମ୍ଘର ଜାରି କରାଯାଇଛି

ସେ ର୍ଷିଆର ମୋସ୍କାଠାରେ ଏକ ନାଟକୀୟ ଡଙ୍ଗରେ ଫାଇନାଲ ରେ ଚୀନର ଲୋଇ ଡିଙ୍ଗଜୀଙ୍କୁ ପରାସ୍ତ କରିଥିଲେ

ଟିଙ୍ଗ୍ଜୀ ରୌପ୍ୟପଦକ ହାସଲ କରିଥିବା ବେଳେ ତୂର୍କୀର ଏକାତେରିକା ଅଟାଲିକ୍ ବ୍ରୋଞ୍ଚପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଚେସ୍ ଖେଳାଳୀଭାବେ ହମ୍ପିଂଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଅପରପକ୍ଷରେ ନର୍ୱେର ମାଗନସ୍ କାର୍ଲସେନ ପୁରୁଷ ଚେସ୍ ଟାଇଟଲ ହାସଲ କରିଛନ୍ତି